ପିଏମ୍ ବିଜିନେସ୍ ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ଭାରତକୁ ଏକ ପୁରାତନ ସଭ୍ୟତାରୁ ଏକ ଆଧୁନିକ ସମାଜରେ ରୂପାନ୍ତରିତ କରିବାର ମିଶନ ସହ କାର୍ଯ୍ୟ କରୁଛନ୍ତି ଓ ଏକ ଅଣଆନୁଷ୍ଠାନିକ ଅର୍ଥନୀତିକୁ ଆନୁଷ୍ଠାନିକ ଅର୍ଥନୀତିରେ ପରିଣତ କରିବାକୁ ଉଦ୍ୟମ ଚଳାଇଛନ୍ତି ନୂଆଦିଲ୍ଲୀରେ ଦ୍ୱିତୀୟ ଭାରତ କୋରିଆ ବ୍ୟବସାୟିକ ଶିଖର ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ସରକାର ଏକ ସୁଦୂଢ଼ ବ୍ୟବସାୟିକ ବାତାବରଣ ସୃଷ୍ଟି କରିବା ଓ ନୀତି ନିର୍ଦ୍ଧାରଣରେ ଏକାଧିକାରକୁ ଲୋପ କରିବା ଦିଗରେ କାର୍ଯ୍ୟ କରିଛନ୍ତି ସେ କହିଛନ୍ତି ଭାରତରେ ବର୍ତ୍ତମାନ ନିୟନ୍ତ୍ରଣମୁକ୍ତ ଓ ଲାଇସେନ୍ସମୁକ୍ତ ଅଭିଯାନର କାର୍ଯ୍ୟକାରୀ ହେଉଛି

ବିଦେଶୀ ପୁଞ୍ଜି ନିବେଶ ପାଇଁ ଦୃଢ଼ ଯୁକ୍ତି ବାଢ଼ି ସେ କହିଛନ୍ତି ଭାରତ ବିଶ୍ୱର କିଛି ଉନ୍କକ୍ତ ଅର୍ଥନୀତିଗୁଡ଼ିକ ମଧ୍ୟରୁ ଗୋଟିଏ ଓ ବ୍ୟବସାୟରେ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ପ୍ରସ୍ତୁତ ଅଛି

ଭାରତ ମଧ୍ୟ ବିଶ୍ୱର ଦ୍ରତ ବିକାଶକାରୀ ଅର୍ଥନୀତି ହୋଇପାରିଛି ଓ ଭାରତରେ ସର୍ବାଧିକ ଷ୍ଟାର୍ଟ୍ ଅପ୍ କମ୍ପାନି ସ୍ଥାପନ ହୋଇଛି ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏଭଳି ବହୁତ କମ୍ ଦେଶ ରହିଛନ୍ତି ଯେଉଁଠି ଗଣତନ୍ତ୍ର ଜନସଂଖ୍ୟା ଓ ଚାହିଦା ସମାନ୍ତରାଳ ଭାବେ ସୂଚାରୁ ରୂପେ କାର୍ଯ୍ୟ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଓ କୋରିଆର ଆଇଟି ଶିଳ୍ପଗୁଡ଼ିକ ମଧ୍ୟରେ ମିଳିତ ଉଦ୍ୟୋଗ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ସେ କହିଛନ୍ତି ଶକ୍ତି ସ୍କାର୍ଟ ସହର ଏବଂ ଜାହାଜ ଚଳାଚଳ ଓ ରେଳବାଇ କ୍ଷେତ୍ରକୁ ମଧ୍ୟ ଏହି ମିଳିତ ଉଦ୍ୟୋଗ ସ୍ଥାପନର ସଂପ୍ରସାରଣ କରାଯାଇ ପାରିବ ସେ କହିଛନ୍ତି 'କୋରିଆ ଯୁକ୍ତ' ପଦକ୍ଷେପ ଯୋଗୁଁ ଗତ ଦୁଇବର୍ଷ ଭିତରେ ଶହେରୁ ଊର୍ଦ୍ଧ୍ୱ କମ୍ପାନି ଉପକୃତ ହୋଇଛନ୍ତି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି କୋରିଆର କନସାଧାରଣ କମ୍ପାନି ପୁଞ୍ଜିନିବେଶ ଓ ଆଭିମୁଖ୍ୟକୁ ସ୍ୱାଗତ କରିବା ଦିଗରେ ଏଥିରୁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାର ପରିଚୟ ମିଳେ ଶ୍ରୀ ମୋଦି କହିଛନ୍ତି କୋରିଆର ଲୋକମାନଙ୍କର ଉଦ୍ୟୋଗପତି ପ୍ରତିଭା ଓ ବିଶ୍ୱରେ ସେମାନେ ଯେଉଁଭଳି ଭାବେ ନିଜପାଇଁ ଏକ ବ୍ରାଣ୍ଡ୍ ସୃଷ୍ଟି କରିପାରିଛନ୍ତି ତାହାକୁ ସେ ପ୍ରଶଂସା କରିଛନ୍ତି ସେ କହିଛନ୍ତି କବିତାରୁ ରାଜକୁମାରୀ ପର୍ଯ୍ୟନ୍ତ ଓ ବୁଦ୍ଧଙ୍କଠାରୁ ବଲିଉଡ୍ ପର୍ଯ୍ୟନ୍ତ ଏଭଳି ଅନେକ ବିଷୟରେ ଦୁଇଦେଶ ମଧ୍ୟରେ ଘନିଷ୍ଠ ସଂପର୍କ ରହିଛି ପିଏମ୍ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ଦେବାନ୍ଗିରିଠାରେ ଆଜି ଏକ କୃଷକ ର୍ୟାଲିରେ ଉଦ୍ବୋଧନ ଦେବେ ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଜେପି ଏହି ର୍ୟାଲିର ଆୟୋଜନ କରିଛି ଯେଉଁଥିରେ ପାର୍ଟିର ବହୁ ବରିଷ୍ଠ ନେତା ଯୋଗଦେବେ ଦୁଇହଜାରରୁ ଅଧିକ ପୋଲିସ୍ କର୍ମଚାରୀଙ୍କ ସମେତ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ସିସିଟିଭି କ୍ୟାମେରା ଲଗାଯାଇଛି

କିଛି ଭୋଟିଂ ମେସିନ୍ ଖରାପ ହୋଇପଡ଼ିବାରୁ ସେଗୁଡ଼ିକୁ ବଦଳାଯାଇଥିବାର ଖବର ମିଳିଛି

ସୂଚାରୁ ରୂପେ ଅବାଧ ଓ ନିରପେକ୍ଷ ମତଦାନ ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଶନିବାର ଦିନ ତ୍ରିପୁରାର ଫଳାଫଳ ସହ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ଜେଟ୍ଲି ଗ୍ରୋଥ୍ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ଭାରତ ଗତ କେଇବର୍ଷ ଧରି ଅଧିକ ହାରର ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି ଓ ଦ୍ରତ ବିକାଶ ହାସଲ କରିବା ପାଇଁ ଏହା ସବୁମତେ ଉଦ୍ୟମ କରିବ

ସେ କହିଛନ୍ତି ସରକାର ରାଜପଥ ବିମାନ ବନ୍ଦର ବିଦ୍ୟୁତ୍ ଉତ୍ପାଦନ ଓ ରେଳବାଇ ମୌଳିକ ଢ଼ାଞାର ବିକାଶ ଦିଗରେ ଅହରହ କାର୍ଯ୍ୟ କରୁଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ପରିମଳ ଓ ବିଦ୍ୟୁତିକରଣ ମଧ୍ୟ ସରକାରଙ୍କ ଯୋଜନାରେ ଅଗ୍ରାଧିକାର କ୍ଷେତ୍ର ରହିଛି ଶ୍ରୀ ଜେଟ୍ଲୀ କହିଛନ୍ତି ଏହା ଲୋକମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଶିପାରିବ

ଜେକେ ଆଭାଲାନ୍ସ ୱାର୍ଣ୍ଣିଂ ଜାମ୍ମୁ କାଶ୍ମୀରର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ତୁଷାର ସ୍କଳନ ସଂକ୍ରାନ୍ତରେ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି ଲୋକମାନଙ୍କୁ ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି

ଏହାଦ୍ୱାରା ଜାମ୍ଗୁ ଶ୍ରୀନଗର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ

ଗତକାଲି ଜେନେଭାସ୍ଥିତ କାତିସଂଘ କାର୍ଯ୍ୟାଳୟ ପରିସରରେ ନିରସ୍ତ୍ରୀକରଣ ସଂକ୍ରାନ୍ତ ସମ୍ମିଳନରେ ଉଦ୍ବୋଧନ ଦେଇ ଶ୍ରୀ ଗଟେରସ୍ କହିଛନ୍ତି ଏବେ ବି ଅନେକ ଦେଶ ପରମାଣୁ ଅସ୍ତ୍ର ଏକ ନିରାପଦ ବିଶ୍ୱ ଗଠନ କରିପାରିବ ବୋଲି ବିଶ୍ୱାସ କର୍ଛନ୍ତି

ଇଲେକ୍ରିସିଟି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍କେ ସିଂହ କହିଛନ୍ତି ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶର ସମସ୍ତ ପରିବାରକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି

ସାଉଦି ସ୍ୟାକ୍ ସାଉଦି ଆରବ ରାଜା ସଲ୍ମାନ୍ ସେଠାକାର ସେନାବାହିନୀ ମୁଖ୍ୟଙ୍କ ସମେତ କିଛି ବରିଷ୍ଣ ସେନା ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି ଏ ସଂକ୍ରାନ୍ତରେ ଗତକାଲି ରାତିରେ ନିର୍ଦ୍ଦେଶ ଜାରି କରାଯାଇଥିଲା ସାଉଦି ଆରବର ସରକାରୀ ସମ୍ଭାଦ ସଂସ୍ଥା ଏସ୍ପିଏ ସୂତ୍ରରେ କୁହାଯାଇଛି ସେନାବାହିନୀ ମୁଖ୍ୟ ଜେନେରାଲ୍ ଅବଦୁଲ୍ ରହମାନ ବିନ୍ ସାଲେହ୍ ଅଲ୍ ବୁନୟାନଙ୍କୁ ପଦଚ୍ୟୁତ କରାଯାଇ ତାଙ୍କ ସ୍ଥାନରେ ଫାୟାଦ୍ ଅଲ୍ ରୁଓ୍ୱାଲିଙ୍କୁ ଅବସ୍ଥାପିତ କରାଯାଇଛି ଏହି ପଦକ୍ଷେପ ପାଇଁ କୌଣସି କାରଣ ଜଣାପଡ଼ି ନାହିଁ ଗତକାଲି କାରି କରାଯାଇଥିବା ରାଜାଙ୍କ ନିଷ୍ପଭିରେ ବିଭିନ୍ନ ପ୍ରଦେଶର ଗଭର୍ଣ୍ଣର ଓ ଡେପୁଟି ଗଭର୍ଣ୍ଣର ପଦଗୁଡ଼ିକ ପାଇଁ ନ୍ତନ ନାମ ତାଲିକା ପ୍ରକାଶ କରାଯିବା ସହ ଅନେକ ପଦ ପାଇଁ ନ୍ତଆ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯିବା କଥା କୁହାଯାଇଛି ରାଜାଙ୍କର ଏହି ପଦକ୍ଷେପ ସଂକ୍ରାନ୍ତରେ କୌଣସି କାରଣ ଜଣାପଡ଼ି ନଥିଲେ ମଧ୍ୟ ସାଉଦି ଆରବ ଓ ୟେମେନ୍ର ହାଇତି ବିଦ୍ରୋହୀମାନଙ୍କ ମଧ୍ୟରେ ତିନିବର୍ଷ ଧରି ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହା ହୋଇଥିବା ଅନୁମାନ କରାଯାଉଛି

ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରେ କୁହାଯାଇଛି ଏହି ଗସ୍ତ କାଳରେ ଦୁଇଦେଶ ମଧ୍ୟରେ ବହୁ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ